ବନ୍ଦ ରଖାଯାଇଥିବା ଯୋଗାଯୋଗ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ମୋବାଇଲ୍ ଇକ୍କରନେଟ୍ ସେବା ଓ ଲ୍ୟାଣ୍ଡ୍ ଲାଇନ୍ ଫୋନ୍ ସେବା ଅନ୍ତର୍ଭୁକ୍ତ ସୁପ୍ରିମକୋର୍ଟ କହିଛନ୍ତି ଗଣମାଧ୍ୟମ ଉପରେ କଟକଣା ଓ ଅନ୍ୟାନ୍ୟ ଯୋଗାଯୋଗ ବ୍ୟବସ୍ଥା ସଂକ୍ରାନ୍ତରେ କୋର୍ଟ ଶୁଣାଣି କରିବେ ତେବେ ଏଥିପାଇଁ କୋର୍ଟ ପକ୍ଷରୁ କୌଣସି ଦିନ ଧାର୍ଯ୍ୟ କରାଯାଇ ନାହିଁ

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସ୍ୱାଧୀନତା ଦିବସ ଉତ୍ସବ ଭାଷଣରେ ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ର ବ୍ୟବହାର ନ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଥିଲେ ଏହା ବଦଳରେ ଝୋଟମୁଣା କିମ୍ବା କନା ବ୍ୟାଗ୍ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ

ସେହି ତୈଳ ଟ୍ୟାଙ୍କର ସିରିଆକୁ ଚୋରାରେ ତୈଳ ନେଉଥିବାର ସନ୍ଦେହ କରାଯାଉଥିଲା

ଗତବର୍ଷ ଆଜିର ଦିନରେ ବିଜେପିର ତ୍ରଙ୍ଗନେତା ଅଟଳବିହାରୀ ବାଜପେୟୀଙ୍କର ପରଲୋକ ଘଟିଥିଲା ସେ ତିନିଥର ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ

ଏହି ମହାନ ନେତାଙ୍କ ସମ୍ମାନାର୍ଥେ ଦେଶର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସମାଧିପୀଠକୁ ଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଡକ୍କର ହର୍ଷବର୍ଦ୍ଧନ ଧର୍ମେନ୍ଦ୍ର ପ୍ରଧାନ ଓ ଆହୁରି ଅନେକ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନାଗାଲାଣ୍ଡ ଟ୍ରେନିଂ ସେଣ୍ଟର ମହିଳା ଓ ଛୋଟପିଲାମାନଙ୍କ ପ୍ରତି ସାଇବର ଅପରାଧକୁ ରୋକିବା ପାଇଁ ନାଗାଲାଣ୍ଡ ରାଜ୍ୟ ପୋଲିସ୍କୁ ପ୍ରଥମ ଗବେଷଣାଗାର ତଥା ତାଲିମକେନ୍ଦ୍ର ଗତକାଲି ମିଳିଛି ଦିମାପୁର କ୍କିଲ୍ଲାର ଚୁମୋକେଡ଼ିମାଠାରେ ସେହି ପୋଲିସ୍ ତାଲିମ ସ୍କୁଲ୍କୁ ଗତକାଲି ଉଦ୍ଘାଟନ କରି ଉପମୁଖ୍ୟମନ୍ତ୍ରୀ ୱାଇ ପାଟ୍ଟନ କହିଛନ୍ତି ସାଇବର ଅପରାଧ ପାରମ୍ପରିକ ପୋଲିସ୍ କାର୍ଯ୍ୟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ଓ ଏଭଳି ବିପଦର ସନ୍ମୁଖୀନ ହେବାକୁ ପୋଲିସ୍ କର୍ମଚାରୀମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ସେ କହିଛନ୍ତି ସାଇବର ଅପରାଧ ରୋକିବା ପାଇଁ ସଚେତନତା ସୃଷ୍ଟିକୁ ପ୍ରାଧାନ୍ୟ ଦିଆଯିବା ଉଚିତ ଓ ଏଥିସହିତ ତାଲିମ ଦେବାର ମଧ୍ୟ ଆବଶ୍ୟକତା ରହିଛି ଅଜ୍ଞତା ଯୋଗୁଁ ଲୋକମାନେ ସାଇବର ଅପରାଧର ବହୁମାତ୍ରାରେ ଶିକାର ହେଉଛନ୍ତି ମହିଳା ଓ ଛୋଟପିଲାମାନେ ସବୁଠୁ ବେଶୀ ସାଇବର ଅପରାଧର ଶିକାର ହେଉଥିବା ବିଷୟ ଉଲ୍ଲ୍ଫେଖ କରି ସେ କହିଛନ୍ତି ଏହି କେନ୍ଦ୍ର ମାଧ୍ୟମରେ ପୋଲିସ୍ କର୍ମଚାରୀମାନଙ୍କୁ ନିର୍ଦ୍ଦିଷ୍ଟ ବିଷୟଗୁଡ଼ିକ ଉପରେ ତାଲିମ ଦିଆଯିବ ଯା'ଫଳରେ ସେମାନେ ସାଇବର ଅପରାଧକୁ ରୋକିପାରିବେ ଓ ମହିଳା ଏବଂ ଛୋଟପିଲାମାନଙ୍କୁ ଏହାର ଶିକାର ହେବାରୁ ରକ୍ଷା କରିପାରିବେ

ସେଠାକାର ସଂଘୀୟ ସାଧାରଣ ସୁରକ୍ଷା ବିଭାଗ କହିଛି ସେହି ଦେଶାନ୍ତରୀତ ଲୋକମାନେ ଆମେରିକା ସୀମାରେ ପହଞ୍ଚବାକୁ ଦୀର୍ଘଦିନରୁ ସଂଗ୍ରାମ କରିଆସୁଥିବାର ଜଣାଇଛନ୍ତି

ସେଠାରୁ ସେମାନେ ଇକ୍ସେଡର ପାନାମା ଓ ଗୁଏଟ୍ମାଲା ହୋଇ ମେକ୍ସିକୋରେ ପହଞ୍ଚୁଛନ୍ତି ମେକ୍ସିକୋରେ ପହଞ୍ଚୁବା ପରେ ସେମାନେ ଏକ ଡଙ୍ଗାରେ ବସି କୋଜାକୋଲାକସ୍ ନଦୀରେ ଯାତ୍ରା କରିଛନ୍ତି ତେବେ ସେହି ଯାତ୍ରାର କାରଣ ବିଷୟରେ କିଛି କଣାପଡ଼ୁ ନାହିଁ କାରଣ ସେହି ନଦୀ ଆମେରିକା ସୀମାଦେଇ ଯାଉନାହିଁ

ସେହି ଦୁଇ ଜିଲ୍ଲା ବନ୍ୟାରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ସରକାରୀ ଅଫିସରମାନଙ୍କ କହିବା ଅନୁସାରେ ରିଲିଫ୍ କାର୍ଯ୍ୟ କୋରସୋରରେ ଚାଲିଥିବାବେଳେ ସେହି ଦୁଇ ଅଞ୍ଚଳରେ ଧୀରେ ଧୀରେ ଜୀବନଯାତ୍ରା ସ୍ୱାଭାବିକ ଆଡ଼କୁ ଫେରୁଛି ଅଫିସରମାନଙ୍କ କହିବା ଅନୁସାରେ କ୍ରିଷ୍ଣାନଦୀର ଜଳସ୍ତର ବିପଦ ସଂକେତର ନିମ୍ନକୁ ଖସିଥିବାବେଳେ ପଞ୍ଚଗଙ୍ଗାର ଜଳସ୍ତର ଏବେ ବି ବିପଦସଂକେତ ଉପରେ ପ୍ରବାହିତ ହେଉଛି

ଦକ୍ଷିଣକୋରିଆ ସାମରିକ ବିଭାଗ କହିଛି କାଙ୍ଗଓନ୍ ପ୍ରଦେଶର ତୋଙ୍ଗଚୋନ୍ ସହର ନିକଟରୁ ସେହି କ୍ଷେପଣାସ୍ତ୍ରଗୁଡ଼ିକର ସମୁଦ୍ରରେ ପରୀକ୍ଷଣ କରାଯାଇଛି ଦକ୍ଷିଣ କୋରିଆର ଜଏଣ୍ଟ୍ ଚିଫ୍ସ ଅଫ୍ ଷ୍ଟାଫ୍ କହିଛନ୍ତି ତାଙ୍କ ଦେଶର ସାମରିକ ବାହିନୀ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଓ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି

ସେହି ଦୁଇ ସାଂସଦ ୱେଷ୍ଟବ୍ୟାଙ୍କ୍ର ଅଧିକୃତ ଅଞ୍ଚଳକୁ ଯାତ୍ରା କରିବାକୁ ଯୋଜନା କରିଛନ୍ତି